କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭାରତ ଓ ଜାପାନ୍ ମଧ୍ୟରେ ଏକ ବୁଝାମଣା ସହଯୋଗ ପତ୍ର ସ୍ୱାକ୍ଷରକୁ ଅନୁମୋଦନ କରାଯାଇଛି ସ୍ୱତନ୍ତ୍ର କୁଶଳୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବ୍ୟବସ୍ଥାର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଏକ ମୌଳିକ ଭାଗିଦାରୀ ତାଞ୍ଚା ସ୍ଥାପନ ଲାଗି ଦୁଇ ଦେଶ ଏହି ବୁଝାମଣା ସହଯୋଗ ପତ୍ର ସ୍ୱାକ୍ଷର କରୁଛନ୍ତି ଏହି ବୁଝାମଣା ସହଯୋଗ ପତ୍ର ଏ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସହଯୋଗ ସ୍ଥାପନ ପାଇଁ ଏକ ଅନୁଷ୍ଠାନଗତ ବ୍ୟବସ୍ଥା ଲାଗି ଭିଭିଭୂମି ଯୋଗାଇବ ଏହା ଅନୁସାରେ ଜାପାନୀ ଭାଷା କାଶିଥିବା ଭାରତର କୁଶଳୀ ଶ୍ରମିକମାନଙ୍କୁ ଜାପାନ୍କୁ ପଠାଇବା କାର୍ଯ୍ୟ ସହଜ ହେବ

ସେହି କୁଶଳୀ ଶ୍ରମିକମାନଙ୍କୁ କାପାନ୍ ସରକାର ସ୍ୱତନ୍ତ୍ର କୁଶଳୀ ଶ୍ରମିକର ମର୍ଯ୍ୟାଦା ପ୍ରଦାନ କରିବେ ଏହି ବୁଝାମଣା ସହଯୋଗ ପତ୍ର ଜନସମ୍ପର୍କ ବୃଦ୍ଧି କରିବା ସହିତ ଦୁଇ ଦେଶ ମଧ୍ୟରେ କୁଶଳୀ ପେସାଦାର ମାନଙ୍କର ଆଦାନ ପ୍ରଦାନକୁ ସରଳ କରିବ ନର୍ସିଂ କୋଠାବାଡ଼ି ସଫା ସାମଗ୍ରୀ ପ୍ରକ୍ରିୟାକରଣ ଶିଳ୍ପ ଶିଳ୍ପ ଯନ୍ତ୍ରାଂଶ ଉତ୍ପାଦନ ଉଦ୍ୟୋଗ ଇଲେକ୍ଟ୍ରିକ୍ ଓ ଇଲେକ୍ଟ୍ରୋନିକ ସୂଚନା ସମ୍ଭନ୍ଧୀୟ ଶିଳ୍ପ ନିର୍ମାଣ କ୍ଷେତ୍ର ଜାହାଜ ନିର୍ମାଣ ଓ ଜାହାଜ ସମ୍ଭନ୍ଧୀୟ ଶିଳ୍ପ ଅଟୋମୋବାଇଲ୍ ମରାମତି ବେସାମରିକ ବିମାନ ଚଳାଚଳ ଲକିଂ କୃଷି ମହ୍ୟପାଳନ ଖାଦ୍ୟ ଓ ପାନୀୟ ଉତ୍ପାଦନ ଶିଳ୍ପ ଏବଂ ଖାଦ୍ୟ ସେବା ଉଦ୍ୟୋଗ ଭଳି କ୍ଷେତ୍ରଗୁଡ଼ିକରେ ଭାରତର ଏହି ଶ୍ରମିକମାନେ କାର୍ଯ୍ୟ କରିପାରିବେ

ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତୀୟ ସ୍ୱଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ପ୍ରତିଷେଧକ ଦିଆଯିବା ସମ୍ଭନ୍ଧୀୟ ଚୂଡ଼ାନ୍ତ ନିଷ୍ପଭି ସରକାର ଗ୍ରହଣ କରିବେ

ଏହାପରେ ପ୍ରତିଷେଧକଗୁଡ଼ିକୁ ସମସ୍ତ ଜିଲ୍ଲା ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ପଠାଯାଇଥାଏ

ସେହି ଷ୍ଟୋର୍ଗୁଡ଼ିକ ବହୁସଂଖ୍ୟାରେ ପ୍ରତିଷେଧକ ସଂଗ୍ରହ କରି ସେଗୁଡ଼ିକର ବଣ୍ଟନ କରିଥା'ନ୍ତି

କୋବିଡ୍ରେ ସଂକ୍ରମିତ ହେଉଥିବା ଲେକମାନଙ୍କ ସଂଖ୍ୟା ମଧ୍ୟ ଦ୍ରତଗତିରେ ହ୍ରାସ ପାଉଛି ବର୍ତ୍ତମାନ ଏହା ଅଢ଼େଇ ଲକ୍ଷରୁ ନିମ୍ନକୁ ଚାଲିଯାଇଛି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସେଙ୍କାଲ୍ ମେଡିକାଲ୍ ସପ୍ଲାଇ ଷ୍ଟୋର ଦ୍ୱାରା ସଂଗ୍ରହ କାର୍ଯ୍ୟ କରାଯିବ

ଏହି କାରଖାନାଗୁଡ଼ିକ ସ୍ଥାପନ ହେବାକୁ ଥିବା ସରକାରୀ ହସ୍କିଟାଲ୍ଗୁଡ଼ିକୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ପରାମର୍ଶ କରାଯାଇ ଚିହ୍ନଟ କରାଯାଇଛି

ସମ୍ପୁକ୍ତ ରାଜ୍ୟ କିମ୍ବା ହସ୍କିଟାଲ୍ଗୁଡ଼ିକ ଦ୍ୱାରା ନିୟମିତ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ କରାଯିବ ରକ୍ଷାଣାବେକ୍ଷଣ ଠିକା ଅତିବାହିତ ହୋଇଯିବା ପରେ ସମଗ୍ର ଉତ୍ପାଦନ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ସମ୍ପୁକ୍ତ ରାଜ୍ୟ ଓ ହସ୍କିଟାଲ୍ଗୁଡ଼ିକ ଦ୍ୱାରା କରାଯିବ ଏହି ବ୍ୟବସ୍ଥାଦ୍ୱାରା ଦେଶରେ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆହରି ଅଧିକ ମଜବୃତ୍ ହେବା ସହିତ ଶସ୍ତାରେ ମେଡିକାଲ୍ ଅକ୍ଟିଜେନ୍ ଯୋଗାଣ ନିଣ୍ଚିତ ହୋଇପାରିବ କୋବିଡ୍ରେ ସଂକ୍ରମିତ ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିରବଚ୍ଛିନ୍ନ ଭାବେ ଅକ୍ୱିଜେନ୍ ଯୋଗାଣ ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି ତା'ଛଡ଼ା ଅନ୍ୟ ଯେଉଁ ରୋଗଗୁଡ଼ିକ ପାଇଁ ଅକ୍କିଜେନ୍ର ଆବଶ୍ୟକତା ପଡୁଛି ତାହାର ପ୍ରରଣରେ ଏହା ମଧ୍ୟ ସାହାଯ୍ୟ କରିବ

ହିମାଚଳ ପ୍ରଦେଶ ରାଜସ୍ଥାନ କେରଳ ଓ ଆଉ କିଛି ରାଜ୍ୟରେ ବହୁ ସଂଖ୍ୟାରେ ପକ୍ଷୀମାନଙ୍କର ମୃତ୍ୟୁ ଘଟିବାରୁ କେନ୍ଦ୍ରରୁ ଏଭଳି ପରାମର୍ଶ କାରି କରାଯାଇଛି ପକ୍ଷୀ କ୍ୱର ମାନବ ଶରୀର ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଶରୀରକୁ ପ୍ରବେଶ କରିବାର ସମ୍ଭାବନା ଉପରେ ମଧ୍ୟ ସରକାର ସତର୍କତା କାରି କରିଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ସଚିବମାନଙ୍କ ପାଖକୁ ବିଞ୍ଜପ୍ତି ଜାରି କରି ପରିବେଶ ମନ୍ତ୍ରଣାଳୟ ପକ୍ଷୀମାନଙ୍କ ଶରୀରରେ ରୋଗ ସମ୍ଭନ୍ଧୀୟ ଲକ୍ଷଣ ଉପରେ ତୀକ୍ଷଣ ନଜର ରଖିବାକୃ କହିଛି

କୋଚିର ଏକ ସ୍ୱତନ୍ତ୍ର ଅଦାଲତରେ ଏହି ଅଭିଯୋଗ ପତ୍ର ଦାଖଲ କରାଯାଇଛି

ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ପଦକ୍ଷେପ ଗ୍ରହଣ କରାଯାଉଛି

ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଜାରି କରାଯାଇଥିବା ଷ୍ଟାଶ୍ଡାର୍ଡ଼ ଅପରେଟିଙ୍ଗ୍ ପ୍ରୋସେକିଓର୍ ଅନୁସାରେ କଲେଜ୍ଗୁଡ଼ିକୁ ଖୋଲିବା ଲାଗି ପୁଡ଼ୁଚେରୀ ଉଚ୍ଚ ଓ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ ୟାସମ୍ ଲକ୍ଷ୍ମୀନାରାୟଣ ରେଡ୍ରୀ ବିଞ୍ଜପ୍ତି କାରି କରିଥିଲେ ଡବ୍ଲ୍ୟଏଚ୍ଓ ଚୀନ୍ କୋବିଡ୍ ନାଇଷ୍ଟିନ୍ ଭୂତାଣୁର ଉତ୍ପତ୍ତି ସ୍ଥଳ ବିଷୟରେ ତଦନ୍ତ କରିବାପାଇଁ ଚୀନ୍ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କୁ ଓ୍ୱହାନ୍ ମଧ୍ୟକୁ ଯିବାକୁ ଏପର୍ଯ୍ୟନ୍ତ ଅନୁମତି ପ୍ରଦାନ କରି ନ ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ନେଇ ନୈରାଶ୍ୟ ପ୍ରକାଶ କରିଛି